ପାଟନାସ୍ଥିତ ତାଙ୍କର ବାସଭବନରୁ ତାଙ୍କର ଶବ ଶୋଭାଯାତ୍ରା ଆରମ୍ଭ ହେବ ହଜାର ହଜାର ଲୋକ ତାଙ୍କ ବାସଭବନକୁ ଯାଇ ତାଙ୍କର ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଅନେକ ଲୋକ ତାଙ୍କର ବିୟୋଗରେ ଶୋକପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପୂର୍ବରୁ ଆକି ସକାଳେ ତାଙ୍କର ମରଶରୀରକୁ ପାର୍ଟି କାର୍ଯ୍ୟାଳୟଠାରେ ରଖାଯାଇଥିଲା ରାମବିଳାସ ପାଶଓ୍ୱାନ ଭାରତୀୟ ରାଜନୀତିରେ ଜଣେ ତୁଙ୍ଗ ନେତା ଥିଲେ

ବିଶ୍ୱରେ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ନେତା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ଏତେ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇନାହାନ୍ତି

ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାର ସଠିକ୍ କାର୍ଯ୍ୟକାରୀତା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତକାଲି ଏକ ଟ୍ୱିଟ୍ ବାର୍ତ୍ତାରେ କହିଛି ଏଥିରୁ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାର ସ୍ୱଷ୍ଟ ସଂକେତ ମିଳୁଛି

ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଠିକ୍ ସମୟରେ ନମୁନା ପରୀକ୍ଷା କରାଯାଇ ସଂକ୍ରମିତମାନଙ୍କୁ ପୃଥକ୍ କରି ରଖିବା ଓ ଚିକିତ୍ସା କରିବା ଦ୍ୱାରା ଏହି ସଫଳତା ମିଳିଛି

ଏହାଦ୍ୱାରା ଦେଶରେ ଋଣ ପାଇଁ ପାର୍ଶି ଉପଲବ୍ଧ ପ୍ରକ୍ରିୟା କୁ ପ୍ରଭାବିତ କରିବ ବୋଲି ରିଜର୍ଭ ବ୍ୟଙ୍କ କହିଛି ରଣ ପରିଶୋଧ ସମୟରେ ରିହାତି ସଫକ୍ରାନ୍ତ ଏକ ମାମଲାରେ ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କରି ରିଜର୍ଭ ବ୍ୟାଙ୍କ କହିଛି ଋଣ ପରିଶୋଧ ପାଇଁ ରିହାତି ସମୟ ଦୀର୍ଘକାଳୀନ ହେଲେ ଏହା ଋଣ ଗ୍ରହୀତାମାନଙ୍କ ଆଚରଣ ଉପରେ ପ୍ରଭାବ ପକାଇବା ସଙ୍ଗେ ସଙ୍ଗେ ଋଣ ପରିଶୋଧ ଆରମ୍ଭ କରିବାର ପ୍ରକ୍ରିୟା ପ୍ରତି ମଧ୍ୟ ଅସୁବିଧା ସୃଷ୍ଟି କରିବ

କୋବିଡ ସଂକ୍ରମଣ ଦୃଷ୍ଟିରୁ ଋଣ ପରିଶୋଧ ସଂକ୍ରାନ୍ତରେ କେଭିକାମତ୍ କମିଟି ସୁପାରିଶ ଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ କହିଥିଲେ ରିଜର୍ଭ ବ୍ୟାଙ୍କ କହିଛି ସୁଧ ଉପରେ ସୁଧ ଛାଡ ପାଇଁ ଯେକୌଣସି ନିର୍ଦ୍ଦେଶ ଦେଶର ଅର୍ଥନୈତିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଏହା ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ବଡଧରଣର ଅସୁବିଧା ସୃଷ୍ଟି କରିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି

ଏହି ବର୍ଦ୍ଧିତ ସମୟସୀମାର ଉପଯୋଗ କରିବାକୁ ଅର୍ଥମନ୍ତ୍ରଣାଳୟ ଟିକସଦାତାମାନଙ୍କୁ ଅନୁରୋଧ କରିଛି ଶେଷ ମୁହୂର୍ତ୍ତର ଭିଡ଼ରୁ ରକ୍ଷା କରିବା ପାଇଁ ସେମାନଙ୍କୁ ଆଗୁଆ ରିଟର୍ଣ୍ଣ ଦାଖଲ କରିବା ପାଇଁ ପରାମର୍ଶ ଦିଆଯାଇଛି କେବଳ ଦୁଇକୋଟିରୁ ଅଧିକ ଟଙ୍କାର ବାର୍ଷିକ କାରବାର କରୁଥିବା ଟିକସଦାତାମାନେ ବାଧ୍ୟତାମୂଳକ ଭାବେ ରିଟର୍ଣ୍ଣ ଦାଖଲ କରିବେ

ଏକ ଟ୍ପିଟ୍ କରି ଶ୍ରୀମୋଦି କହିଛନ୍ତି ମନ୍ କି ବାତ୍ କାର୍ଯ୍ୟକ୍ରମ ଦେଶର ନାଗରିକମାନଙ୍କୁ ସେମାନଙ୍କର ଅଭିଜ୍ଞତା ବିଷୟରେ ଜଣାଇବା ପାଇଁ ସୁଯୋଗ ପ୍ରଦାନ କରୁଛି ଓ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ସେମାନଙ୍କ ସହ ଆଲୋଚନା କରିବାକୁ ଏକ ମଞ୍ଚ ଯୋଗାଉଛି ଲୋକମାନେ ନମୋ ଆପ୍ କିମ୍ବା ମାଇଁ ଗଭ୍ ଓପନ ଫୋରମ୍ରେ ସେମାନଙ୍କର ମତାମତ ଜଣାଇପାରିବେ

ଜିତେନ୍ଦ୍ର ସିଂ ରିଫର୍ମସ୍ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅଣାଯାଇଥିବା ସଂସ୍କାର ଗୁଡ଼ିକ ଯୁବ କୃଷି ଉଦ୍ୟୋଗପତିମାନଙ୍କୁ ଉହାହିତ କରିବା ସଙ୍ଗେ କୃଷି କ୍ଷେତ୍ରରେ କାର୍ଯ୍ୟ କରିବାକୁ ସେମାନଙ୍କୁ ପ୍ରେରଣା ଯୋଗାଇବ ଜାନ୍ଗୁ କାଶ୍ମୀରର ଡୋଡା ଓ କିସ୍ତୁୱାଡ୍ର କୃଷକ ସରପଞ୍ଚ ଓ ସ୍ଥାନୀୟ କର୍ମୀମାନଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏକ ବାର୍ତ୍ତଳାପ କାର୍ଯ୍ୟକ୍ରମ ସମୟରେ ସେ ଏହା କହିଛନ୍ତି ଡକ୍କର ସିଂହ କହିଛନ୍ତି କୃଷିକ୍ଷେତ୍ରରେ ଅଣାଯାଇଥିବା ଏହି ସଂସ୍କାର ଆଗକୁ କୃଷିକ୍ଷେତ୍ର ପାଇଁ ବ୍ୟାପକ ସୁଯୋଗ ଆଣିଦେବ ସେ କହିଛନ୍ତି ଏହା ଆଜିର ଯୁବ ଶିକ୍ଷିତ କୃଷକମାନଙ୍କୁ ସେମାନଙ୍କର ଉଦ୍ୟୋଗର ବିକାଶ ପାଇଁ ଅନେକ ବିକ୍ସ ଯୋଗାଇବ ଓ ସେମାନଙ୍କର ବୁଦ୍ଧିମତାର ପ୍ରୟୋଗ କରି ଅଧିକ ଉପାର୍ଜନ ପାଇଁ ପ୍ରେରିତ କରିବ ମନ୍ତ୍ରୀ କହିଛନ୍ତି ପ୍ରତିଦିନ ନୂଆ ସଂସ୍କାରର ଫଳାଫଳ ଦେଖିବାକୁ ମିଳୁଛି କୃଷିକ୍ଷେତ୍ରରେ ପୂର୍ବରୁ କାର୍ଯ୍ୟ କରିନଥିବା ଲୋକମାନେ ଏବେ କୃଷିକ୍ଷେତ୍ରରେ ସେମାନଙ୍କର ଷ୍ଟାଟ୍ଅପ୍ କମ୍ପାନୀ ଖୋଲିବାପାଇଁ ମନ ବଳାଇଲେଶି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଯୁବ କୃଷକ ଓ ସ୍ଥାନୀୟ ପଞ୍ଚାୟତଗୁଡ଼ିକର ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କର ଏହି ନୂଆ ଆଇନ୍କୁ ସ୍ୱାଗତ କରିଛନ୍ତି ନୂଆ ଆଇନ୍ ବିରୁଦ୍ଧରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ କୃଷିକ୍ଷେତ୍ରର ମଧ୍ୟସ୍ଥ ଏବଂ ନ୍ୟସ୍ତସ୍ୱାର୍ଥ ଗୋଷୀଗୁଡ଼ିକ ଦ୍ୱାରା ପ୍ରେରିତ ବୋଲି ସେମାନେ କହିଚ୍ଚନ୍ତି

ମନ୍ତ୍ରଣାଳୟ କହିଛି ଯେଉଁ ଲୋକମାନେ ବିଦେଶ ଯାତ୍ରା କରୁଛନ୍ତି ଓ ସେମାନଙ୍କର ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ର ସମୟସୀମା ଶେଷ ହୋଇଯିବା ପରେ ବିଦେଶରେ ତାହାର ରିନୱାଲ ପାଇଁ କୌଣସି ବ୍ୟବସ୍ଥା ନାହିଁ

ସିଜ୍ଫାୟାର ଭାଓଲେସନ ପାକିସ୍ତାନୀ ସୈନ୍ୟମାନେ ଆଜି ଭୋର୍ରୁ ଜାମ୍ମୁ କାଶ୍ମୀରର ପୁଞ୍ ଜିଲ୍ଲାସ୍ଥିତ ମନ୍କୋଟ୍ ସେକ୍ଟରର ନିୟନ୍ତ୍ରଣରେଖାଠାରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି ପ୍ରତିରକ୍ଷା ପିଆର୍ଓ କର୍ଷ୍ଣେଲ ଦବିନ୍ଦର ଆନନ୍ଦ କହିଛନ୍ତି ସୀମାରେ ପହରା ଦେଉଥିବା ଭାରତୀୟ ଜବାନମାନେ ପାଲଟା ଗୁଳିଚାଳନା କରିଛନ୍ତି

ତେବେ ଏହାଯୋଗୁଁ ଧନଜୀବନର କୌଣସି କ୍ଷୟକ୍ଷତି ଘଟିଥିବା ବିଷୟରେ ଏପର୍ଯ୍ୟନ୍ତ ଖବର ମିଳିନାହିଁ